ସେଭଳି ସରକାରଙ୍କୁ ପରିବର୍ଭନ କରିବା ସରକାର ବୋଲି ସେ କହିଥିଲେ

ସେହିଭଳି ଜେଏମ୍ଏମ୍ ପକ୍ଷରୁ ମୟରଭଞ୍ ଲୋକସଭା ଆସନ ପାଇଁ ଅଞ୍ଞଳି ସୋରେନଙ୍କ ନାମ ଘୋଷଣା କରାଯାଇଥିଲାବେଳେ ସାରସକଣା ବିଧାନସଭା ପାଇଁ ମହେଶ ଚନ୍ଦ୍ର ହେମ୍ରମ ବାଙ୍ଗିରିପୋଷୀରୁ ସୁନ୍ଦରମୋହନ ସିଂ ମୋରଡାରୁ କଳିଙ୍ କେଶରୀ ଜେନା ବୀରମିତ୍ରପୁରରୁ ସେବିୟନ୍ ଆଇନ୍ଦ ଓ ରାଇରଙ୍ଗପୁରରୁ ସୁନାରାମ ଟୁଡୁଙ୍କୁ ଦଳ ପ୍ରାର୍ଥୀ କରିଛି

ଉଭୟ ପ୍ରାର୍ଥୀ ସେମାନଙ୍କର ବହୁ ସମର୍ଥକଙ୍କ ଗହଶରେ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଛେଣ୍ଣିପଦା ପରି ଏକ ଶିବ୍ବହୁଳ ଅଞଳରେ ବେକାରମାନଙ୍କୁ ନିଯୁକ୍ତି ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ କାମ କରିବେ ବୋଲି ପ୍ରକାଶ କରିଛନ୍ତି